ସେହିପରି ପୁରୀରୁ ଫେରିବା ପରେ ସ୍ୱରାଷ୍ଟ୍ର ମନ୍ତୀ ଶ୍ରୀ ଶାହା ଭୁବନେଶ୍ୱରରେ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି

ଅନ୍ୟପକ୍ଷରେ ସିସିଟିଭି କ୍ୟାମେରା ନ ଥିବା ଶିକ୍ଷାନ୍ଷାନରେ କୌଣସି ବିଶୂଙ୍ଖଳା ସୃଷି ହେଲେ କଲେଜ କର୍ତ୍ତୃପକ୍ଷ ଦାୟୀ ରହିବେ ବୋଲି କୁହାଯାଉଛି

ଏପରିକି ପରୀକ୍ଷାର୍ଥୀ ଶୌଚାଳୟକୁ ଯିବା ସମୟରେ ପ୍ରଶ୍ୱପତ୍ର ସାଙ୍ଗରେ ନେଇପାରିବେ ନାହିଁ ବୋଲି ପରିଷଦର ଅଧ୍ଧକ୍ଷ ଅମରେନ୍ଦ୍ର କୁମାର ପଟ୍ଟନାୟକ କହିଛନ୍ତି

ଏଥିରେ ଏକ ହଜାର ମହିଳା ଯୋଗଦେବେ ବୋଲି ସ୍ଚନା ମିଳିଛି

ନିମୁ ଅଦାଲତଦ୍ୱାରା ଦଣ୍ତିତ ହୋଇ ଦୀର୍ଘଦିନ ଧରି ଜେଲ୍ରେ ଥିବା ବ୍ୟକ୍ତିବିଶେଷଙ୍ ପକ୍ଷରୁ ଦାଏର ଅପିଲ୍ଗୁଡ଼ିକର ଏହି ଖଣ୍ତପୀଠରେ ଶୁଣାଶି କରାଯାଇଥିଲା

ଓଡ଼ିଶା ପୁଲିସ୍ ଇତିହାସରେ ପ୍ରଥମ ଥର ରାକ୍ୟ ପୁଲିସ୍ ବ୍ୟାଣ୍ଡ ଦଳ ସର୍ବଭାରତୀୟ ପୁଲିସ୍ ବ୍ୟାଣ୍ଡ୍ ପ୍ରତିଯୋଗିତାରେ ଏହି ସଫଳତା ଅର୍ଜନ କରିଛି ଏହି ଦଳ ଓଡ଼ିଶା ପହଞ୍ଚବା ପରେ ଆକି ଅପରାହ୍ବରେ କଟକ ପୁଲିସ୍ ମୁଖ୍ୟାଳୟଠାରେ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅଭୟଙ୍କୁ ସାକ୍ଷାତ୍ କରିଥିଲେ ଏହି ଅବସରରେ ଆରକ୍ଷୀ ମହାନିର୍ଦ୍ଦେଶକ ସମ୍ତଙ୍କୁ ଶୁଭେଚ୍ଚା ଜଣାଇଥିଲେ